ଜାପନ୍ ପାର୍ଲାମେଣ୍ଟ୍ର ଉଚ୍ଚ ସଦନପାଇଁ ଭୋଟ୍ ଗ୍ରହଣ ଚାଲିଛି

ଶିଲା ଦୀକ୍ଷିତ୍ ବରିଷ୍ଣ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ୍ଙ୍କ ଶେଷକୃତ୍ୟ ଆଜି ଅପରାହ୍ୱରେ ଦିଲ୍ଲୀର ନିଗମବୋଧ ଘାଟଠାରେ ସମ୍ପନ୍ନ ହେବ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯିବ

ସେ କ୍ରମାଗତ ଭାବେ ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ଦିଲ୍ଲୀକୁ ଆଧୁନିକ ରୂପ ଦେବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ହସ୍କିଟାଲ୍ରୁ ତାଙ୍କ ମୃତଦେହକୁ ଅଶାଯିବା ପରେ ତାଙ୍କ ବାସଭବନରେ ସର୍ବସାଧାରଣ ଦର୍ଶନ ପାଇଁ ରଖାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କର ଶେଷ ଦର୍ଶନ କରିଛନ୍ତି ଦଳମତ ନିର୍ବିଶେଷରେ ବିଭିନ୍ନ ନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବାସଭବନକୁ ଯାଇ ଅନ୍ତିମ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ନବନିର୍ମାଣରେ ଶିଲା ଦୀକ୍ଷିତ୍ଙ୍କ ଭୂମିକାକୁ ପ୍ରଶଂସା କରିବା ସହ ତାଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଶ୍ରୀମତୀ ଦୀକ୍ଷିତ୍ଙ୍କୁ ଜଣେ ଉତ୍ତମ ପ୍ରଶାସିକା ଭାବେ ବର୍ଷ୍ଣନା କରିଛନ୍ତି

ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ସ୍ୱାସ୍ଥ୍ୟ ଓ ସେବାଶୁଶ୍ରୁଷା ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି ଓ୍ବେଲ୍ନେସ୍ ସେଣ୍ଟରଗୁଡ଼ିକ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ସାରା ଦେଶରେ ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମରେ ଦେଢ଼ଲକ୍ଷ ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯିବ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ୍ମାନ୍ ଭାରତ ଏକ ସଫଳ କାର୍ଯ୍ୟକ୍ରମ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି

ଗତ ଚାରି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୂଷ୍ଟି ହୋଇଛି ଉପକୂଳ ଅଞ୍ଚଳରେ ସମୁଦ୍ର କୂଳକ୍ଷୟ ଯୋଗୁଁ ହାଇ ଆଲର୍ଟ ଜାରି କରାଯାଇଛି

ଜଳଭଶ୍ତାରର ଜଳସ୍ତର ବଢୁଥିବାରୁ କେତେକ ସ୍ଥାନରେ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି

ପିଏମ୍ ଗର୍ଗ ପୂର୍ବତନ ଦିଲ୍ଲୀ ବିକେପି ସଭାପତି ମାଙ୍ଗେରାମ ଗର୍ଗଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶୋକପ୍ରକାଶ କରିଛନ୍ତି ସେ କହିଛନ୍ତି ମାଙ୍ଗେରାମ ଗର୍ଗଙ୍କର ଦିଲ୍ଲୀ ସହ ନିବିଡ଼ ସମ୍ପର୍କ ଥିଲା ଯାହାକି ତାଙ୍କର ଜନସାଧାରଣଙ୍କ ପ୍ରତି ନିଃସ୍ୱାର୍ଥପର ସେବାରୁ ଜଣାପଡ଼ୁଥିଲା ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି କାତୀୟ ରାଜଧାନୀରେ ବିଜେପିକୁ ମଜବୁତ କରିବାରେ ଗର୍ଗଙ୍କର ପ୍ରମୁଖ ଭୂମିକା ଥିଲା ଏବଂ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ମନେରଖିବେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ଼ୁ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଗର୍ଗଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମାଙ୍ଗେରାମ୍ ଗର୍ଗ ଅସୁସ୍ଥ ଥିଲେ ଏବଂ ଦିଲ୍ଲୀର ଏକ ଘରୋଇ ହସ୍କିଟାଲ୍ରେ ଆଜି ସକାଳୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି

ଭାରତ କହିଛି ଏହି ଭାରତୀୟଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି ସେମାନେ ସମସ୍ତେ ଜାହାଜର ନାବିକ ଓ କର୍ମଚାରୀ ବୋଲି ଜଣାପଡ଼ିଛି ବୈଦେଶିକ ମନ୍ତ୍ରଣାଳୟ ମ୍ରଖପାତ୍ର ରବୀଶ କ୍ରମାର କହିଛନ୍ତି ଏହି ଭାରତୀୟଙ୍କ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଇରାନ୍ ସହ ସମ୍ପର୍କରେ ରହିଛି ସେମାନଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବାପାଇଁ ଉଦ୍ୟମ ଚାଲିଛି ଅପରପକ୍ଷରେ ବ୍ରିଟେନ୍ର ବୈଦେଶିକ ସଚିବ ଜେରେମି ହଣ୍ଟ୍ କହିଛନ୍ତି ତାଙ୍କ ଦେଶର ଏହି ଜାହାଜକୁ ଇରାନ୍ ତୁରନ୍ତ ମୁକ୍ତ କରିବା ଉଚିତ ଇରାନ୍ ସହ ବିବାଦ ବଢ଼ାଇବାକୁ ତାଙ୍କ ଦେଶ ଚାହ୍ର ନ ଥିବାର୍ ତେହେରାନ୍ ସରକାର ତୂରନ୍ତ ଏହି ତେଳବାହୀ କାହାଜଟିକୃ ଛାଡ଼ିଦେବା ଉଚିତ ଇରାନ୍ ଆନ୍ତର୍ଜାତିକ ନିୟମର ଉଲୁଘନ କରି ଏହି ଜାହାଜକୁ ଜବତ କରିଛି ବୋଲି ସେ କହିଛନ୍ତି

କେଉଁ କାରଣରୁ ଏଭଳି ନିରାପତ୍ତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଏୟାର୍ ଲାଇନ୍ ପକ୍ଷର୍ ସ୍ୱଷ୍ଟ କରାଯାଇ ନାହିଁ କର୍ମାନ୍ ଏୟାର୍ ଲାଇନ୍ ଲ୍ରପ୍ଥାନ୍ସା ମଧ୍ୟ ଗତକାଲି କାଇରୋକୁ ବିମାନସେବା ବାତିଲ୍ କରିଥିଲା ତେବେ ଆଜି ପ୍ରନର୍ବାର ତାହା ଆରମ୍ଭ ହେବ ଶେଷ ମୁହର୍ତ୍ତରେ ଲଣ୍ଡନ୍ର ହିଥ୍ରୋ ବିମାନ ବନ୍ଦରରୁ କାଇରୋକୁ ଉଡାଣ ବାତିଲ୍ ହେବାକଥା ଯାତ୍ରୀଙ୍କୁ ଗତକାଲି ଜଣାଇ ଦିଆଯିବା ସହିତ କାଇରୋ ଯିବାକୃ ଆଉ କୌଣସି ବିକଳ୍ପ ନ ଥିବା କଥା କୁହାଯାଇଥିଲା

ଗଶମାଧ୍ୟମର ଆକଳନ ଅନ୍ସାରେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ କ୍ଷମତାସୀନ ଉଦାରବାଦୀ ଗଣତାନ୍ତିକ ପାର୍ଟି ଓ ଏହାର ସହଯୋଗୀ ଦଳ ଓମିଟୋ ଏହି ନିର୍ବାଚନରେ ସଂଖ୍ୟାଗରିଷତା ହାସଲ କରିପାରେ ଯଥେଷ୍ଟ ଆସନ ହାସଲ କରି ସନ୍ଧିଧାନ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଆଶା ରଖିଛନ୍ତି ଏହି ନିର୍ବାଚନର ଫଳାଫଳ ଉପରେ ତାହା ନିର୍ଭର କରୁଛି ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ଶାସକ ଦଳର ନୀତି ଓ ବିଭିନ୍ନ କାର୍ଯ୍ୟକ୍ରମକୁ ସମାଲୋଚନା କରି ନିଜ ନିକ ସପକ୍ଷରେ ଭୋଟର୍ମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ

ସେମାନେ ଧର୍ମଶାଳା ନିକଟରେ ଥିବା ଭାଗ୍ସୁନାଗ୍ ମନ୍ଦିରରୁ ନିକଟରେ ଥିବା ଏକ ଜଳପ୍ରପାତ ଦେଖିବାକୁ ଯାଉଥିବାବେଳେ ଭୂସ୍କଳନ ଘଟିଥିଲା ଆହତମାନେ ଉନ୍ନା ଜିଲ୍ଲାର ହରୋଲି ଅଞ୍ଚଳର ବାସିନ୍ଦା ସେମାନଙ୍କୁ କାଙ୍ଗ୍ଡ଼ା ରାଜେନ୍ଦ୍ର ପ୍ରସାଦ ମେଡିକାଲ୍ କଲେକରେ ଭର୍ତ୍ତି କରାଯାଇଛି

ଏହା ହେବ ଶ୍ରୀ ମୋଦିଙ୍କର ଦ୍ୱିତୀୟ ଥର ଶାସନଭାର ଗ୍ରହଣ କରିବା ପରେ ଦ୍ୱିତୀୟ ସଂସ୍କରଣ ଆମ ସମ୍ଭାଦଦାତା କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରତି ମାସର ଶେଷ ରବିବାର ଦିନ ଏହି କାର୍ଯ୍ୟକ୍ରମ କରିଆରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କର୍ତ୍ଥନ୍ତି ଗତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ପୁସ୍ତକର ଉପାଦେୟତା ଉପରେ ଆଲୋଚନା କରିଥିଲେ ସେ ନିତିଦିନିଆ ଜୀବନରେ ପୁସ୍ତକ ପଢ଼ିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ କେରଳର ଅକ୍ଷର ଲାଇବ୍ରେରୀ ଯାହାକି ଇଡୁକିର ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଅବସ୍ଥିତ ଆଦିବାସୀ ପିଲାମାନଙ୍କୁ ନୂତନ ଦିଗ ଦେଖାଉଛି ବୋଲି କହିଥିଲେ

ବ୍ୟାଡ୍ମିଣ୍ଟନ୍ ଭାରତର ପିଭି ସିନ୍ଧୁ ଆଜି ଜାକର୍ତ୍ତାଠାରେ ଇଷ୍ଡୋନେସିଆ ଓପନ୍ ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ ପ୍ରଥମ ଥରପାଇଁ ସିନ୍ଧୁ ଇଣ୍ଡୋନେସିଆ ଓପନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଚେଁ ୟୁ ଫେଇଙ୍କ ବିପକ୍ଷରେ ଏହା ହେଉଛି ସିନ୍ଧ୍ରଙ୍କର ପଞ୍ଚମ ବିଜୟ